ପିଏମ୍ ବ୍ରିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଦଶ ବ୍ରିକ୍ ଶୀର୍ଷ ବୈଠକରେ ଯୋଗ ଦେବା ପାଇଁ ଆଜି ଅପରାହୁରେ ବ୍ରାସିଲିଆ ଯାତ୍ରା କରିବେ ଚଳିତ ବର୍ଷର ବ୍ରିକ୍ ଶୀର୍ଷ ବୈଠକ ପାଇଁ ଶୀର୍ଷକ ହେଉଛି 'ଅଭିନବ ଭବିଷ୍ୟତ ପାଇଁ ଅର୍ଥନୈତିକ ଅଭିବୃଦ୍ଧି'

ବ୍ରିକ୍ ବ୍ୟବସାୟ ଫୋରମ ବୈଠକରେ ଯୋଗ ଦେବା ପାଇଁ ଭାରତର ଏକ ବଡ଼ ବ୍ୟବସାୟ ପ୍ରତିନିଧି ଦଳ ମଧ୍ୟ ସେଠାକୁ ଯାଉଛି ପ୍ରଧାନମନ୍ତ୍ରୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ପୂଥକ ଭାବେ ଦ୍ୱିପକ୍ଷିୟ ବୈଠକରେ ଯୋଗଦେବାର କାର୍ଯ୍ୟସ୍ଟଚୀ ରହିଛି ବ୍ରିକ୍ସ ବ୍ୟବସାୟ ଫୋରମ୍ ଉଦ୍ଯାପନୀ ଉହବରେ ପ୍ରଧାନମନ୍ତ୍ରୀ ଯୋଗ ଦେବା ସଙ୍ଗେ ସଙ୍ଗେ ସାମ୍ପ୍ରତିକ ବିଶ୍ୱରେ ଜାତୀୟ ସାର୍ବଭୌମତ୍ୱର କାର୍ଯ୍ୟକାରିତା ପାଇଁ ସୁଯୋଗ ଓ ଆହ୍ୱାନଗୁଡ଼ିକ ସଂକ୍ରାନ୍ତରେ ଆଲୋକପାତ କରାଯିବାର ଆଶା କରାଯାଉଛି ବ୍ରିକ୍ସ ପ୍ରାଥମିକ ଅଧିବେଶନରେ ନେତାମାନେ ବ୍ରିକ୍ୱ ରାଷ୍ଟ୍ର ସମ୍ଭୂର ଆର୍ଥିକ ଉନ୍ନୟନ ପାଇଁ ଆନ୍ତଃ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିବେ ମହା ଗଭ୍ ମହାରାଷ୍ଟ୍ରରେ ନୂଆ ସରକାର ଗଠନ କରିବା ପାଇଁ ଇଚ୍ଛା ଓ କ୍ଷମତା ବିଷୟ ଜଣାଇବା ସକାଶେ ରାଜ୍ୟପାଳ ଭଗତସିଂହ କୋସିଆରି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିକୁ ଆମନ୍ତ୍ରଣ ଜଣାଇଛନ୍ତି

ଜୟନ୍ତ ପାଟିଲ ଅଜିତ ପାୱାର ଛଗନ ଭୁଜବଲ ଓ ଧନଞ୍ଜୟ ମୁଣ୍ଡେଙ୍କ ସମେତ ଏନ୍ସିପିର ଏକ ପ୍ରତିନିଧି ଦଳ ଗତକାଲି ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ସଂପ୍ରତି ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ଶରଦ ପାୱାରଙ୍କ ଏନ୍ସିପି ତୃତୀୟ ବୃହତ୍ ଦଳ ଭାବେ ଉଭା ହୋଇଛି

ପୂର୍ବରୁ ରାଜ୍ୟପାଳ ସରକାର ଗଠନ କରିବା ପାଇଁ ବିଜେପି ଓ ଶିବସେନାକୁ ନିମନ୍ତ୍ରଣ କରିଥିଲେ ବିଜେପି ସରକାର ଗଠନ କରିବାକୃ ମନା କରିଥିବାବେଳେ ସରକାର ଗଠନ କରିବା ପାଇଁ ଶିବସେନା ସମର୍ଥନପତ୍ର ଯୋଗାଡ଼ କରିବାରେ ଅସଫଳ ହୋଇଥିଲା ଅଧିକ ସମୟ ଦେବା ପାଇଁ ଶିବସେନାର ଅନୁରୋଧକୁ ରାଜ୍ୟପାଳ ଗତକାଲି ପ୍ରତ୍ୟାଖ୍ୟାନ କରିଥିଲେ

ଗତକାଲି ଶ୍ରୀନଗରରୁ ବାରମୁଲା ପର୍ଯ୍ୟନ୍ତ ପରୀକ୍ଷାମୂଳକ ଟ୍ରେନ୍ ଚଳାଚଳ ସଫଳ ହୋଇଛି ଉତ୍ତର ରେଳବାଇର ଜଣେ ଅଧିକରୀ କହିଛନ୍ତି ଶ୍ରୀନଗରରୁ ବାରମୁଲା ମଧ୍ୟରେ ଆଜିଠାରୁ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ପରବର୍ତ୍ତୀ ପର୍ଯ୍ୟାୟରେ ଖୁବ୍ ଶୀଘ୍ର କାମ୍ମୁ ଅଞ୍ଚଳର ଶ୍ରୀନଗର ଓ ବଣିହାଲ୍ ମଧ୍ୟରେ ଟ୍ରେନ୍ ଚଳାଚଳ ଆରମ୍ଭ କରାଯିବ ବୋଲି ସେ ସ୍ଚଚନା ଦେଇଛନ୍ତି

ଚଳିତ ମାସର ପ୍ରଥମ ସପ୍ତାହରେ ଆୟକର ବିଭାଗ ପକ୍ଷରୁ କେତେକ ବ୍ୟକ୍ତିଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଛି

ନକଲି ବିଲ୍ ଜରିଆରେ ମୌଳିକ ଡାଞ୍ଚା କ୍ଷେତ୍ରରେ କେତେକ ବଡ଼ ବଡ଼ କମ୍ପାନୀ ନଗଦ ଟଙ୍କା ସଂଗ୍ରହ କରିଥିବା ଏକ ବଡ଼ ର୍ୟାକେଟ୍କୁ ଆୟକର ବିଭାଗ ଧରିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଶୁଳ୍କବୋର୍ଡ ସିବିଡିଟି ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ସାର୍ବଜନୀନ ମୌଳିକ ଡାଞ୍ଚା ପାର୍ଷିକୁ ହାଓଲା ଡିଲର ଲବିଷ୍ଟ ଓ ଏଣ୍ଟ୍ରି ଅପରେଟରମାନଙ୍କ ଜରିଆରେ ହଡପ୍ କରାଯାଇଛି ଦକ୍ଷିଣ ଭାରତ ପାଇଁ ଇଡବ୍ଲ୍ୟଏସ୍ ପ୍ରକଳ୍ପ ଓ ମୌଳିକ ଢାଞ୍ଚା ପ୍ରକଳ୍ପ ପାଇଁ ଜାଲ୍ ବିଲ୍ ଦେଇ ଅର୍ଥ ହଡପ କରାଯାଇଥିବାର ଜଣାପଡ଼ିଛି

ବଡ଼ବଡ଼ କମ୍ପାନୀ ହାଓଲା ଅପରେଟରମାନଙ୍କ ମଧ୍ୟରେ ଗୁପ୍ତ ସମ୍ପର୍କ ଥିବାର ପ୍ରମାଣ ମିଳିବା ସଙ୍ଗେ ସଙ୍ଗେ କେତେକ ଆପତ୍ତିଜନକ କାଗଜପତ୍ର ମଧ୍ୟ ମିଳିଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଞ୍ଜାବର କପ୍ରରଥାଲା ଜିଲ୍ଲା ଅନ୍ତର୍ଗତ ସ୍କଲତାନପ୍ରର ଲୋଧିଠାରେ ପ୍ରକାଶ ଉହବରେ ଯୋଗଦେବେ

ପଞ୍ଜାବର ଅନେକ ନଗରୀରେ ପ୍ରକାଶପର୍ବ ପାଳନ ପାଇଁ ପ୍ରସ୍ତୁତି ଚାଲିଛି ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ଫୁଲରେ ସୁସଜିତ କରାଯାଇଛି ଅମୃତସର ନଗର ସମେତ ଗତକାଲି ବିଭିନ୍ନ ନଗରୀରେ ନଗର କୀର୍ତ୍ତନ କରାଯାଇଥିଲା କେନ୍ଦ୍ର ସ୍ୱଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ନାନ୍ଦେଦ ସ୍ଥିତ ହୁକ୍କୁର ସାହିବ ସଚ୍ଖଣ୍ଡ ଗୁରୁଦ୍ୱାରଠାରେ ଆୟୋଜିତ ଉତ୍ସବରେ ଯୋଗଦେବେ

ସରକାରଙ୍କ ଦ୍ୱାରା ଆୟୋଜିତ ଗୁରୁ ନାନକଦେବଙ୍ଗୀଙ୍କର ଜୀବନଯାତ୍ରା ସମ୍ପର୍କୀତ ଏକ ପ୍ରଦର୍ଶନୀରେ ମଧ୍ୟ ସେ ଅଂଶଗ୍ରହଣ କରିବେ

ନେପାଳର କାଠମାଣ୍ଡୁ ସ୍ଥିତ ଗୁରୁ ନାନକ ମଠରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ସେଠାରେ ଅଖଣ୍ଡପାଠ ସବଦ୍ କୀର୍ଭନମାନ ଆୟୋଜନ କରାଯାଇଛି ତୃତୀୟ ଉଦାସୀ ସମୟରେ ଗ୍ରର୍ତ୍ତ ନାନକଦେବଜୀ ଧ୍ୟାନ କରିବା ପାଇଁ ନେପାଳର ସେହି ସ୍ଥାନକ୍ର ଯାଇଥିଲେ

ଦେଶ ବିଭାଜନ ପରେ କୁରୁକ୍ଷେତ୍ର ଓ ହରିଆଣାରେ ଅସ୍ଥାୟୀ ଭାବେ ବାସ କରୁଥିବା ବାସଚ୍ୟୁତ ଲୋକମାନଙ୍କୁ ମହାତ୍ଲା ଗାନ୍ଧି ଦିଲ୍ଲୀ ଷ୍ଟୁଡିଓରୁ ଉଦ୍ବୋଧନ ଦେଇଥିଲେ ଏହି ଉପଲକ୍ଷେ ଆକାଶବାଣୀ ଦିଲ୍ଲୀ ପରିସରରେ ଏକ ଉତ୍ସବର ଆୟୋଜନ କରାଯାଇଛି ନାଇଡୁ ଇକୋନମିକ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ସଙ୍ଗେ ସଙ୍ଗେ ଦେଶକୁ ପୁଞ୍ଜି ଆକର୍ଷଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ଦ୍ୱାରା ଦେଶର ଜିଡିପି ଅଭିବୃଦ୍ଧି ନିଣ୍ଚିତ ଉପରକୁ ଉଠିବ

ସେ କହିଛନ୍ତି ଭାରତର ଆର୍ଥିକ ଭିଭିଭିମି ମଙ୍ଗବୃତ ରହିଛି ଯାହାଦ୍ୱାରା ବିଶ୍ୱର ବଡ଼ବଡ଼ ଅର୍ଥନୈତିକ ରାଷ୍ଟ୍ରଗୁଡ଼ିକ ସହ ତାଳ ଦେଇ ଦ୍ରତ ପ୍ରଗତିପଥରେ ଆଗେଇ ଚାଲିଛି

ଗୌଡ଼ା ଇଣ୍ଡିଆନ୍ କେମିକାଲ୍ସ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡିବି ସଦାନନ୍ଦ ଗୌଡ଼ା କହିଛନ୍ତି ଭାରତକୁ ପାଞ୍ଚ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପହଞ୍ଚାଇବା ପାଇଁ ରସାୟନ ଓ ପେଟ୍ରୋ ରସାୟନ କ୍ଷେତ୍ରର କ୍ଷମତା ରହିଛି

ଭାରତରେ ଏହି କ୍ଷେତ୍ର ସମ୍ପ୍ରସାରଣ କରୁଥିବା କଥା ଦର୍ଶାଇ ସେ କହିଛନ୍ତି ପେଟ୍ରୋ ରସାୟନ ଶିଳ୍ପ ଆହୁରି ଅଧିକ ଅଭିବୃଦ୍ଧି ହାସଲ କରିପାରିବ ଏବଂ ଉପଯୁକ୍ତ ସମନ୍ୱୟ ଓ ନୀତିପରିବର୍ତ୍ତନ ଦ୍ୱାରା ଏହା ହାସଲ କରାଯିବ

ବିଦ୍ୟୁତ୍ ସଂଯୋଗ ପୁନସ୍ଥାପିତ ହୋଇଥିଲାବେଳେ ଦୂରସଞ୍ଚାର ସେବା ଖୁବ୍ ଶୀଘ୍ର ପୁନର୍ସ୍ଛାପିତ ହେବ ବୋଲି ଆଶା କରାଯାଉଛି ଅତିରିକ୍ତ ଖାଦ୍ୟସାମଗ୍ରୀ ପାନୀୟଜଳ ସ୍ୱାସ୍ଥ୍ୟସେବା ତଥା ଦ୍ୱରସଞ୍ଚାର ଓ ବିଦ୍ୟତ୍ସେବା ପ୍ରନର୍ସ୍ରାପନ ପାଇଁ ସବ୍ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କାତୀୟ ସଙ୍କଟ ପରିଚାଳନା କମିଟି ପକ୍ଷର୍ ପ୍ରତିଶ୍ରତି ଦିଆଯାଇଛି ଏଇ ସପ୍ତାହରେ ଦ୍ରଇଟିଯାକ ରାଜ୍ୟର କ୍ଷତିଗ୍ରସ୍ତ ଅଞ୍ଚଳ ବ୍ରଲିବାକ୍ କେନ୍ଦ୍ରୀୟ ଟିମ୍ ଆସିବେ ବୋଲି ଇସ୍ତାହାରରେ କୁହାଯାଇଛି ଉଭୟ ରାଜ୍ୟ ପକ୍ଷରୁ କୁହାଯାଇଛି ବର୍ତ୍ତମାନ କ୍ଷୟକ୍ଷତିର ଆକଳନ କରାଯାଉଛି ଏବଂ ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସହାୟତା ଲୋଡ଼ାଯିବ